ପିଏମ୍ ଆୟୁବେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁର୍ବେଦ ଜଗତକୁ ସଂପୂର୍ଣ୍ଣ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି ଗତକାଲି ସନ୍ଧ୍ୟାରେ ସେ ବିଶ୍ୱ ଆୟୁର୍ବେଦ ସମ୍ମେଳନକୁ ସମ୍ଭୋଧିତ କରିଥିଲେ ସେ କହିଛନ୍ତି ଲୋକମାନେ ଆୟୁର୍ବେଦର ମହତ୍ୱ ଓ ରୋଗ ପ୍ରତିରୋଧକ ଶକ୍ତିକୁ ସହାୟତା ଦେବାରେ ଏହାର ଭୂମିକା ସମ୍ପର୍କରେ ଅବଗତ ହେଲେଣି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 ସାଂପ୍ରତିକ ପରିସ୍ଥିତିରେ ଆୟୁର୍ବେଦ ଓ ପାରମ୍ପରିକ ଔଷଧ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି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 ଭାରତକୁ ବିଭିନ୍ନ ଦେଶରୁ ଶିକ୍ଷାର୍ଥୀମାନେ ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ଆସୁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିବା ଏହା ହେଉଛି ପ୍ରକୃଷ୍ଣ ସମୟ ବୋଲି ସେ ମତବ୍ୟକ୍ତ କରିଛନ୍ତି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 ଏହି ମିଶନ କମ୍ ଖର୍ଚ୍ଚରେ ଆୟୁଷ ସ୍ୱାସ୍ଥ୍ୟ ବ୍ୟବସ୍ଥା ସକ୍ରିୟ ଭାବରେ କାର୍ଯ୍ୟକାରୀ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୁର୍ବେଦ ଭିନ୍ନ ଭିନ୍ନ ଭାବରେ ବୌଦ୍ଧିକ ମାନବ ବିଜ୍ଞାନ ରୂପେ ଲୋକଙ୍କ କଲ୍ୟାଣ ସାଧନ କର୍ୁଛି ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧ ମଣିଷର ଶାରୀରିକ ଓ ମାନସିକ ସ୍ଥିତି ଉପରେ ଅନେକ ସୁପ୍ରଭାବ ପକାଇଥାଏ ସାରା ବିଶ୍ୱରେ ଯେଉଁମାନେ ସମସ୍ତଙ୍କ କଲ୍ୟାଣ ପାଇଁ ଆଗ୍ରହ ଓ ଉତ୍ସାହର ସହିତ ଆୟୁର୍ବେଦର ପ୍ରସାର କରୁଛନ୍ତି ସେମାନଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଭାରତ ସାରା ବିଶ୍ୱ ପାଇଁ ସ୍ୱାସ୍ଥ୍ୟ ପର୍ଯ୍ୟଟନ କେନ୍ଦ୍ରଭାବରେ ଉଭା ହୋଇଛି ବୋଲି ସେ କହିଛନ୍ତି

ଗତକାଲି କ୍ୱାର୍ଡ ଦେଶର ନେତୃବ୍ଦଙ୍କ ପ୍ରଥମ ବୈଠକରେ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଭାରତରେ ଏହି ଟିକାର ସିଙ୍ଗିଲ୍ ଡୋକ୍ ଉତ୍ପାଦନ କରିବ ଆମେରିକାର ଜାତୀୟ ନିରାପତ୍ତା ପରିଷଦର ପରାମର୍ଶଦାତା ଜେକ୍ ସୁଲିଭାନ୍ କହିଛନ୍ତି ଆମେରିକାର ବୈଷୟିକ ଜ୍ଞାନ କାପାନ ଏବଂ ଆମେରିକାର ଆର୍ଥିକ ସହାୟତାରେ ଭାରତ ଏହି ଟିକା ଉତ୍ପାଦନ କରିବ

ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସଂଘ ଆସିଆନ ସମେତ ପ୍ରଶାନ୍ତ ମହାସାଗର କ୍ଷେତ୍ର ଅଞ୍ଚଳରେ ଏହି ଟିକା ପହଞ୍ଚାଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଟିକା ଉତ୍ପାଦନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଂଜୁରୀ ଦେଇଛି ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିକ୍ୱାର୍ଡ ଦେଶ ସମୂହ ଗଣତନ୍ତ୍ର ମୂଲ୍ୟବୋଧକୁ ନେଇ ଏକାଠି ହୋଇଛନ୍ତି ଏବଂ ସେମାନେ ଏକ ସ୍ୱତନ୍ତ୍ର ଉନ୍କକ୍ତ ଓ ସମାବେଶୀ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଅଙ୍ଗୀକାରବଦ୍ଧ ଅଛନ୍ତି ପ୍ରଥମ ଭର୍ଚୁଆଲ ବୈଠକକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି ଏହି ବୈଠକର ଆଲୋଚ୍ୟ ବିଷୟବସ୍ତୁ କୋଭିଡ ଟିକା ଜଳବାୟୁ ପରିବର୍ତ୍ତନ ଓ ନୂତନ ବିକଶିତ ବିଶ୍ୱକଲ୍ୟାଣ ପାଇଁ କ୍ପାର୍ଡକୁ ଏକ ଶକ୍ତିକେନ୍ଦ୍ରଭାବରେ ପରିଣତ କରିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆମେରିକାର ରାଷ୍ଟପତି ଜୋ ବାଇଡେନ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଓ୍ବେସିହାଇଡ ସୁଗା ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ବୈଠକରେ ସମସ୍ତ ନେତା ସ୍ୱତନ୍ତ୍ର ଉନ୍କକ୍ତ ଓ ସମାବେଶୀ ଭାରତ ପ୍ରଶାନ୍ତ କ୍ଷେତ୍ର ବଜାୟ ରଖିବା ସହିତ ବିଶ୍ୱ ପ୍ରସଙ୍ଗରେ ସହଯୋଗ ପ୍ରଦାନ କରିବା ନେଇ ମତ ରଖିଛନ୍ତି

ବାଙ୍ଗାଲୋର ପୁନେ ଭୁବନେଶ୍ୱର ପାଟନା ପୁଣିପୁରର ମୋଇରାଙ୍ଗ ଏବଂ ଜାମ୍ପୁ କାଶ୍ମୀରର ସାମ୍ଭା ଜିଲ୍ଲାରେ ଏହି ପ୍ରଦର୍ଶନୀକୁ ଭର୍ଚୁଆଲ ମାଧ୍ୟମରେ ଶ୍ରୀ ଜାବଡେକର ଉଦ୍ଘାଟନ କରିଛନ୍ତି ଏହା ବ୍ୟତୀତ ନୂଆଦିଲ୍ଲୀର ଜାତୀୟ ମିଡ଼ିଆ କେନ୍ଦ୍ରରେ ସେ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି ଗତକାଲିଠାରୁ ଆରମ୍ଭ ହୋଇଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଲକ୍ଷ୍ୟରେ ରଖି ସ୍ୱାଧୀନତା ସଂପକ୍ରିୟ ବିଭିନ୍ନ ତଥ୍ୟକୁ ନେଇ ଏହି ପ୍ରଦର୍ଶନୀର ଆୟୋଚ୍ଚନ କରାଯାଇଛି

ଏହି ଗସ୍ତ କାଳରେ ସେ ସୋନଭଦ୍ରା ଏବଂ ମୀର୍ଜାପୁର କିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସ୍କରକ୍ଷା ବ୍ୟବସ୍ଥା କରାଯାଇଛି

ଆଜି ସନ୍ଧ୍ୟାରେ ମା' ଗଙ୍ଗାଙ୍କ କୃଳରେ ଦଶାଶ୍ୱମେଧ ଘାଟରେ ସେ ପ୍ରସିଦ୍ଧ ଗଙ୍ଗା ଆରତୀ ଦର୍ଶନ କରିବେ ଆସନ୍ତାକାଲି ରାଷ୍ଟ୍ରପତି ସୋନଭଦ୍ରା ଜିଲ୍ଲାରେ ବନବାସୀ ସମାଗମ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେବାକୁଞ୍ଜ ଆଶ୍ରମରେ ନବନିର୍ମିତ ଭବନକୁ ଉଦ୍ଘାଟନ କରିବେ ସେହିପରି ଆସନ୍ତାକାଲି ଅପରାହ୍ନରେ ରାଷ୍ଟ୍ରପତି ମିର୍ଜାପୁର ଜିଲ୍ଲା ଗସ୍ତ କରି ମା' ବିନ୍ଧ୍ୟବାସିନୀ ଦେବୀଙ୍କ ପୂଜାର୍ଚ୍ଚନା କରିବେ ଏହି ଗସ୍ତର ତୃତୀୟ ଦିନରେ ସୋମବାର ରାଷ୍ଟ୍ରପତି ଗଣମାଧ୍ୟମ ସଂସ୍ଥା ଜାଗରଣ ଫୋରମ୍ ଦ୍ୱାରା ଆୟୋଜିତ ଗଙ୍ଗା ପରିବେଶ ଏବଂ ଭାରତୀୟ ସଂସ୍କୃତି କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଯୋଗଦେବେ ଆସାମ ପଶ୍ଚିମବଙ୍ଗ ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି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 ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଧ୍ୟ ଗତକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା

ବର୍ତ୍ତମାନ ସୁଦ୍ଧା ଜଳଜୀବନ ମିଶନ ଅଧୀନରେ ପାଇପ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ହୋଇଥିବା ପ୍ରଗତି କାର୍ଯ୍ୟାନ୍ୱୟନ ଏବଂ ଯୋଜନା ସଂପର୍କରେ ଏହି ବୈଠକରେ ବିସ୍ତୃତଭାବେ ଆଲୋଚନା କରାଯିବ

ଏନଇଇଟି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ଏନଇଇଟି ଚଳିତବର୍ଷ ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବ

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ନୀ ପକ୍ଷରୁ ଗତକାଲି ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ତେବେ ଖୁବ୍ଶୀଘ୍ର ଏ ନେଇ ବିସ୍ତୃତ ତଥ୍ୟ ପ୍ରକାଶ କରାଯିବ